ସେ କହିଛନ୍ତି ରାକ୍ୟର ପ୍ରତ୍ୟେକ ବୃଥ୍ର ପରିସ୍ଚିତି ସମ୍ପର୍କରେ ସମୀକ୍ଷା କରାଯାଉଛି

କଟକସ୍ଥିତ ଭୁବନାନନ୍ଦ ଇଞିନିୟରିଂ ସ୍କୁଲ ପରିସରରୁ ଇଭିଏମ୍ ଭିଭିପାଟ୍ ଓ ଆନୁଷଙ୍ଗିକ ସରଞାମ ଧରି ପୋଲିଂ ଦଳ ବୁଥ୍ଗୁଡ଼ିକୁ ଯାଉଛନ୍ତି

କଟକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ସମେତ ବରିଷ ଅଧିକାରୀମାନେ ଇଞ୍ଞିନିୟରିଂ ସ୍କୁଲରେ ଉପସ୍ଥିତ ରହି ଏହି କାର୍ଯ୍ୟର ତଦାରଖ କରୁଛନ୍ତି

ଏହି ମିଲିସିଆ ଜଣଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏକୁ ହସ୍ତାନ୍ତର କରାଯିବ ଟିଡିପି ନେତା ହତ୍ୟା ମାମଲାରେ ସଂପୂକ୍ତ ମିଲିସିଆକୁ ଏନ୍ଆଇଏ ପକ୍ଷରୁ ଜେରା କରାଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି